ପ୍ରଧାନମନ୍ତ୍ରୀ କହିଛନ୍ତି ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଅଛନ୍ତି

ମସ୍ଜିଦ୍ ନିର୍ମାଣ ଲାଗି ଅନ୍ୟ କୌଣସି ଜମି ବା ସ୍ଥାନ ଗ୍ରହଣୀୟ ନୁହେଁ ବୋଲି ବୋର୍ଡ କହିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ରାଜପକ୍ଷେଙ୍କୁ ଏଥିଲାଗି ଅଭିନନ୍ଦନ ଜଣାଇଛନ୍ତି

ଅଧିବେଶନ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ସଂସଦର ଉଭୟ ଗୃହକୁ ସୁରୁଖୁରୁରେ ଚଳାଇବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ କାମନା କରି ଆକି ସରକାର ନ୍ତଆଦିଲ୍ଲୀଠାରେ ଏକ ସର୍ବଦଳୀୟ ବୈଠକ ଆହତ କରିଥିଲେ ବୈଠକରେ ଭାଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେସଂସଦ ହେଉଛି ଆଲୋଚନା ଏବଂ ତର୍କ କରିବାର ଉପଯୁକ୍ତ ସ୍ଥାନ ତେବେ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ମୋଦି ପ୍ରତିଶ୍ରତି ଦେଇଛନ୍ତି ବୈଠକ ପରେ ଗଣମାଧ୍ୟମକ୍ତ ଏ ସମ୍ପର୍କରେ ସ୍ନଚନା ଦେଇ କେନ୍ଦ୍ର ସଂସଦୀୟ ବ୍ୟାପାରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ସଂସଦର ଚଳିତ ଶୀତକାଳୀନ ଅଧିବେଶନକୁ ଗତ ଅଧିବେଶନ ଭଳି ଫଳପ୍ରଦ କରିବା ଲାଗି ପ୍ରଧାନମନ୍ତ୍ରୀ ସମସ୍ତ ରାଜନୈତିକ ଦଳକୁ ଆହ୍ୱାନ ଦେଇଛନ୍ତି ସଂସଦରେ ଗଠନାତ୍କକ ଆଲୋଚନା ହେବା ଦ୍ୱାରା ଅମଲାତନ୍ତ୍ରକୁ ଅଧିକ ସତର୍କ କରାଯାଇପାରିବ ବୋଲି ଶ୍ରୀ ମୋଦି କହିଛନ୍ତି

ରାଜ୍ୟସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସର ସାଂସଦ ଗୁଲମ୍ନବୀ ଆଜାଦ୍ କହିଛନ୍ତି ଯେ ଲୋକସଭା ସଦସ୍ୟ ଫାରୁକ୍ ଅବଦୁଲ୍ଲାଙ୍କୁ ଅଟକ ରଖାଯିବା ପ୍ରସଙ୍ଗକୁ ବିରୋଧ ଦଳପକ୍ଷରୁ ବୈଠକରେ ଉତ୍ଥାପନ କରାଯାଇଛି ଏବଂ ସଂସଦର ଅଧିବେଶନରେ ଯୋଗଦେବା ଲାଗି ସରକାର ତାଙ୍କୁ ଅନୁମତି ଦେବା ଲାଗି ଦାବି କରାଯାଇଛି ସେହିଭଳି କଂଗ୍ରେସର ବରିଷ୍ଠ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଆର୍ଥକ ମାନ୍ଦାବସ୍ଥା ଚାକିରିରୁ ଛଟେଇ ଏବଂ କୃଷି କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟା ଉପରେ ଅଧିବେଶନରେ ଆଲୋଚନା ଲାଗି ବିରୋଧ ଦଳ ପକ୍ଷରୁ ଦାବି କରାଯାଇଛି ତୃଶମଳ କଂଗ୍ରେସ ନେତା ସୁଦୀପ ବନ୍ଦୋପାଧ୍ୟାୟ ଦେଶରେ ଦେଖାଦେଇଥିବା ବେକାରୀ ସମସ୍ୟା ଉପରେ ଆଲୋଚନା ଲାଗି ଦାବି କରିଛନ୍ତି ଏହି ବୈଠକରେ ବିଜେପି ମୁଖ୍ୟ ଅମିତ ଶାହା ତୃଶମୂଳ କଂଗ୍ରେସ ଡେରେକ୍ ଓ' ବ୍ରିଏନ୍ ଏଲଜେପିର ଚିରାଗ୍ ପାଶୱାନ୍ ସମାଜବାଦୀ ପାର୍ଟିର ରାମଗୋପାଳ ଯାଦବ ତେଲୁଗୁଦେଶମ୍ର ଜୟଦେବ ଗାଲ୍ଲା ବହୁଜନ ସମାଜପାର୍ଟିର ସତୀଶଚନ୍ଦ୍ର ମିଶ୍ର ଡିଏନ୍କେ ଟିଆର ବାଲୁ ଏବଂ ଏଆଇଏଡିଏମ୍କେର ନବନୀତ କିଶନ୍ଙ୍କ ସମେତ ବହୁ ରାଜନୈତିକ ଦଳର ନେତୃବୃନ୍ଦ ଯୋଗଦେଇଥିଲେ ଅନ୍ୟପକ୍ଷରେ ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କୟାନାଇଡୁ ମଧ୍ୟ ଆଜି ରାଜ୍ୟସଭାରେ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କର ଏକ ବୈଠକ ଡାକିଥିଲେ ସେହିଭଳି ଶାସକ ଏନଡିଏ ମେଣ୍ଟର ଏକ ବୈଠକ ଆକି ସଂସଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି ଲୋକସଭା ବାଚସ୍କତି ଓମ୍ ବିର୍ଲା ମଧ୍ୟ ଲୋକସଭାକୁ ସୁରୁଖୁରୁରେ ଚଳାଇବା ଲାଗି ଗତକାଲି ବିଭିନ୍ନ ରାଜନୈତିକ ଦଳର ସହଯୋଗ କାମନା କରି ଏକ ବୈଠକ ଡାକିଥିଲେ ମହା ପଲିଟିକୁ ମହାରାଷ୍ଟ୍ରରେ ସରକାର ଗଠନ ଲାଗି ଶିବସେନା ସହିତ ମେଣ୍ଟ କରିବା ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଏନ୍ସିପି ମ୍ରଖ୍ୟ ଶରଦ ପାଓ୍ୱାରଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ଆସନ୍ତାକାଲିକୁ ଘୁଞ୍ଚାଇ ଦିଆଯାଇଛି ଆଜି ସନ୍ଧ୍ୟାରେ ପ୍ରଣେଠାରେ ଶରଦ ପାୱାର ଏନସିପି କୋର କମିଟିର ଏକ ବୈଠକ ଡକାଇଛନ୍ତି ରାଜ୍ୟରେ ହେବାକ୍ ଥିବା ଶିବସେନା କଂଗ୍ରେସ ଓ ଏନସିପି ମେଣ୍ଟ ସରକାରରେ ବିଭାଗ ଆବଣ୍ଟନ ନେଇ ଆଜି ଏହି କୋର୍ କମିଟି ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି ସରକାର ଗଠନ ଲାଗି କଂଗ୍ରେସ ଓ ଏନସିପି ଶିବସେନା ସହିତ ଏକ ସର୍ବନିମୁ ସାଧାରଣ କାର୍ଯ୍ୟକ୍ରମ ଚୃଡାନ୍ତ କରିସାରିଛି

ଆଜି ଲକ୍ଷ୍ନୌଠାରେ ଅନୁଷ୍ଠିତ ବୋର୍ଡର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏହି ନିଷ୍ପଭି ନିଆଯାଇଛି ବୈଠକ ପରେ ବୋର୍ଡର ସମ୍ପାଦକ କାଫରୟାଦ୍ ଜିଲାନୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ସେ କହିଛନ୍ତି ବୋର୍ଡର ବୈଠକରେ ଅଧିକାଂଶ ସଭ୍ୟ ଏହି ରାୟର ପୁର୍ନବିଚାର କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବା ଉପରେ ନିଜ ନିଜ ମତ ଦେଇଛନ୍ତି

ସେ କହିଛନ୍ତି ମସ୍ଜିଦ୍ ନିର୍ମାଣ ଲାଗି ଅନ୍ୟ କୌଣସି କମି ବା ସ୍ଥାନ ଗ୍ରହଣୀୟ ନୁହେଁ ଏହାଛଡା ସୁପ୍ରିମକୋର୍ଟ ମଧ୍ୟ ମୁସଲମାନ ସମ୍ପ୍ରଦାୟର ଅନେକ ଗୁଡ଼ିଏ ସମସ୍ୟାକୁ ଅଣଦେଖା କରିଛନ୍ତି

ସେ ହେଉଛନ୍ତି ପୂର୍ବତନ ରାଷ୍ଟ୍ରପତି ମହିନ୍ଦ୍ରା ରାଜପକ୍ଷଙ୍କ ଭାଇ

ନିର୍ବାଚନରେ ପ୍ରେମଦାଶା ନିଜର ପରାଜୟ ସ୍ୱୀକାର କରିବା ସହିତ ଗୋଟାବାୟାଙ୍କୁ ତାଙ୍କର ବିଜୟ ଲାଗି ଅଭିନନ୍ଦନ କଣାଇଛନ୍ତି ଗୋଟାବାୟା ରାଜପକ୍ଷ ଆସନ୍ତାକାଲି ଶ୍ରୀଲଙ୍କାର ନୃତନ ରାଷ୍ଟ୍ରପତିଭାବେ ଶପଥ ଗ୍ରହଣ କରିବେ ପ୍ରେମଦାଶାଙ୍କ ପରାଜୟ ପରେ ସେ ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମସିଫେଙ୍କ ନେତୃତ୍ୱରେ ପରିଚାଳିତ ୟୁନାଇଟେଡ ନ୍ୟାଶନାଲ ପାର୍ଟିର ଉପନେତା ପଦରୁ ଇଞ୍ଜଫା ଦେଇଛନ୍ତି ସେହିଭଳି ଶ୍ରୀଲଙ୍କାର କ୍ରୀଡା ମନ୍ତ୍ରୀ ହରିନ୍ ଫର୍ଷ୍ଣାଡୋଙ୍କ ସମେତ ଅନ୍ୟ କେତେଜଣ ମନ୍ତ୍ରୀ ମଧ୍ୟ ମନ୍ତିମଣ୍ଡଳରୁ ଇସ୍ତଫା ପ୍ରଦାନ କରିଛନ୍ତି ସରକାରଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ଲାଗି ପ୍ରଧାନମନ୍ତ୍ରୀ ବିକ୍ରମସିଫ୍ଟେ ଆଜି ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର କ୍ୟାବିନେଟ ବୈଠକ ଡକାଇଛନ୍ତି ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କାର ନ୍ତନ ରାଷ୍ଟ୍ରପତିଭାବେ ନିର୍ବାଚିତ ହୋଇଥିବାରୁ ଗୋଟାବାୟା ରାଜପକ୍ଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶାନ୍ତି ସମୁଦ୍ଧି ଏବଂ ସୁରକ୍ଷା ଲାଗି ଦୁଇ ଦେଶ ଏବଂ ନାଗରିକଙ୍କ ମଧ୍ୟରେ ଭାତୃତ୍ୱର ସମ୍ପର୍କ ଅଧିକ ସୁଦୃତ୍ତ କରିବା ନିମନ୍ତେ ଶ୍ରୀଲଙ୍କା ସରକାରଙ୍କ ସହ ମିଳିମିଶି କାମ କରିବା ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଟୁଇଟ୍ ମାଧ୍ୟମରେ ଗୁର୍ତ୍ୱାରୋପ କରିଛନ୍ତି ଡିଫେନ୍ସ ୟୁଏସ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ବ୍ୟାଙ୍କକ୍ଠାରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିରକ୍ଷା ସଚିବ ଡକ୍ଟର ମାର୍କ ଟି ଏସପରଙ୍କ ସହିତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଭାରତ ଆମେରିକା ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇବା ଉପରେ ସନ୍ତୋଷ ପ୍ରକାଶ କରି ଶ୍ରୀ ସିଂ କହିଛନ୍ତି ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ଅର୍ଥନୀତି ଶକ୍ତି ସନ୍ତାସବାଦକୁ ପ୍ରତିହତ କରିବା ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ଗଢିତୋଳିବା ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃତ ହୋଇପାରିଛି ସେହିଭଳି ସାମୁଦ୍ରିକ ସୁରକ୍ଷା କ୍ଷେତ୍ରକୁ ଅଧିକ ସୁଦୃତ କରିବା ଲାଗି ମିଳିତ ସମରାଭ୍ୟାସ ଉପରେ ଗୁରୁତ୍ୱଦେଇ ଉଭୟ ଦେଶ ଏକତ୍ର କାମ କରୁଛନ୍ତି ବୋଲି ଶ୍ରୀ ସିଂ କହିଚ୍ଛନ୍ତି ସେଣ୍ଟ୍ରାଲ ଲଦାଖ ଡିଜେଲ ଲଦାଖର ଉଚ୍ଚ ପାର୍ବତ୍ୟାଞ୍ଚଳରେ ଶୀତଦିନରେ ବ୍ୟବହାର କରିବା ପାଇଁ ଭାରତୀୟ ତୈଳ ନିଗମ ଦ୍ୱାରା ବିକଶିତ ହୋଇଥିବା ଏକ ସ୍ୱତନ୍ତ ଧରଣର ଡିଜେଲକୁ ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଲୋକାର୍ପଣ କରିଛନ୍ତି

ନୂଆଦିଲ୍ଲୀଠାରେ ଭିଡିଓ କନ୍ଫେରନ୍ସିଂ ମାଧ୍ୟମରେ ଲଦାଖର ଜନସାଧାରଣଙ୍କୁ ସମ୍ବୋଧିତ କରିବା ଅବସରରେ ଶାହା ସେମାନଙ୍କୁ ଅଭିନନ୍ଦନ କଣାଇବା ସହ କହିଛନ୍ତି ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇବା ପରେ ସେମାନଙ୍କର ବହୁଦିନର ଦାବିପ୍ରରଣ ହୋଇପାରିଛି ଏହି ଅବସରରେ ଆୟୋଜିତ ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏହି ସ୍ୱତନ୍ତ ଶୀତିଦିନିଆ ଡିଜେଲ ଲଦାଖ ବାସିନ୍ଦାଙ୍କ ଅବିରତ ଯୋଗାଇ ଦିଆଯିବ ଏହାଦ୍ୱାରା ଶୀତଦିନେ ପରିବହନ କ୍ଷେତ୍ରରେ ଉପୁଜୁଥିବା ପ୍ରତିବନ୍ଧକକୁ କମାଇ ଦିଆଯାଇପାରିବ ଶାବରୀମାଳା ଶାବରୀମାଳା ଭଗବାନ୍ ଆୟାପ୍ପାଙ୍କ ମନ୍ଦିରରେ ଆଜି ଦ୍ୱିତୀୟ ଦିନ ଲାଗି ଶ୍ରଦ୍ଧାଳୂଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଛି ଗତକାଲିଠାରୁ ଆରମ୍ଭ ହୋଇଥିବା ଦୁଇମାସିଆ ମଣ୍ଡଳ ମକରଭିଲାକ୍କ ପୂଜା ଅବସରରେ ଭକ୍ତମାନେ ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭକ୍ତଙ୍କ ଦର୍ଶନ ଲାଗି ଆୟପ୍ସା ମନ୍ଦିରର ଫାଟକ ଗତକାଲିଠାରୁ ଖୋଲାଯାଇଛି ମନ୍ଦିର ମଧ୍ୟକୁ ମହିଳାମାନେ ପ୍ରବେଶ କରିପାରିବେ ବୋଲି ସୁପ୍ରିମକୋର୍ଟ ଗତବର୍ଷ ରାୟ ଦେଇଥିବା ସତ୍ୱେ ମନ୍ଦିରକୁ ଆସୁଥିବା ମହିଳା ଭକ୍ତଙ୍କ ଲାଗି କୌଣସି ପ୍ରକାର ପୋଲିସ ସୁରକ୍ଷା ବ୍ୟବସ୍ଥା ଯୋଗାଇ ନ ଦେବାକୁ କେରଳ ସରକାର ନିଷ୍ପଭି ନେଇଛନ୍ତି

ଝାଡଖଣ୍ଡ ରାଜଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ବିଚାରପତି ରଞ୍ଜନ ହେଉଛନ୍ତି ଝାଡଖଣ୍ଡ ହାଇକୋର୍ଟର ତ୍ରୟୋଦଶ ମୁଖ୍ୟ ବିଚାରପତି